ରିଜର୍ଭ୍ ବ୍ୟାଙ୍କ୍ ଗଭର୍ଷର୍ ଭାବେ ନିଯୁକ୍ତି ପାଇବାରେ ଶକ୍ତିକାନ୍ତ ଦାସ ହେଉଛନ୍ତି ପ୍ରଥମ ଓଡ଼ିଆ ବ୍ୟକ୍ତି

ସେ କହିଛନ୍ତି ଏହି ବିଧାନସଭା ନିର୍ବାଚନରେ ପଟ ପରିବର୍ତ୍ତନ ହୋଇଥିଲେ ମଧ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହଁ

ଏକ ପ୍ରେସ୍ ବିବୂତ୍ତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଏହି ଫଳାଫଳ ଆଗାମୀ ଦିନରେ ଦେଶରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ

ସୂଚନାଯୋଗ୍ୟ ପୂର୍ବରୁ ରାକ୍ୟ ସରକାରଙ୍କଦ୍ୱାରା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଟ୍ରାଫିକ୍ ସେବା ଆର କରାଯାଇଛି